ଏଭଳି ହଟ୍ଟଗୋଳ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍କା ଏଡ଼ାଇବା ପାଇଁ ଗୃହକୁ ବାରମ୍ଘାର ମୁଲତବୀ ଘୋଷଣା କରାଯାଇଥିଲା

ପୂର୍ବରୁ ପୁରୀ ଓ ଭୁବନେଶ୍ୱରରେ ଏହି ଘଟଶା ଘଟିସାରିଥିବା ବେଳେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି

ବାରମ୍ନାର ସାମ୍ନାଦିକଙ୍କୁ ପୋଲିସ୍ ଅଧିକାରୀ ଓ ଅଫିସରମାନେ ଓଡ଼ିଶାରେ ମାଡ଼ ମାରୁଥିବା ଅଭିଯୋଗ ଉଠିଲାଶି ମହାରାଷ୍ଟ ଭଳି ଓଡ଼ିଶାରେ ମଧ୍ୟ ସାମ୍ଘାଦିକଙ୍କ ସ୍ବରକ୍ଷା ପାଇଁ ସ୍ୱତନ୍ତ ଆଇନ ହେବା ଦରକାର ବୋଲି ସେମାନେ ଦାବି କରିଥିଲେ

ଏଥିଯୋଗୁଁ ଗୃହରେ ଅଚଳାବସ୍କା ଦେଖା ଦେଇଥିଲା

ତେବେ ଶିକ୍ଷାକ୍ଷେତ୍ରରେ ପଛୁଆ ଆଠମଲ୍ଲିକ କିମ୍ବା ଛେଣ୍ଡିପଦା ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ନାହି ଏହି ଦୁଇ ବୁକରେ ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଆବଶ୍ୟକତା ରହିଛି

ତେଶୁ ଭୋଟରଙ୍କୁ ମନାଇବାରେ ପ୍ରତ୍ୟେକ ପ୍ରାର୍ଥୀ ନିକ ତଥା ଦଳ ତରଫରୁ ଜୋର୍ଦାର ପ୍ରଚେଷ୍ଟା ଜାରି ରଖ୍ଛନ୍ତି

ରାୟଗଡ଼ାରେ ହେବ ନୂଆ ରେଳ ଡିଭିଜନ

ବିଶାଖାପାଟଶାରେ ଦକ୍ଷିଣତଟ ରେଳପଥର ମୁଖ୍ୟାଳୟ ରହିବ ବୋଲି ରେଳ ମନ୍ତଶାଳୟ ପକ୍ଷରୁ ପ୍ରକାଶ